ପିଏମ୍ ବିଶାଖାପାଟଣା ବିଶାଖାପାଟଣା ଗ୍ୟାସ୍ ଲିକ୍ ଘଟଣା ପରିପ୍ରେକ୍ଷୀରେ ନିଆଯାଇଥିବା ପଦକ୍ଷେପଗ୍ରଡ଼ିକର ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ ମୋଦୀ ସମୀକ୍ଷା କରିଛନ୍ତି ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଓ ଶ୍ରୀ ଜି କିଶନ ରେଡ୍ରୀ ଉପସ୍ଥିତ ଥିଲେ ଗତକାଲି ସକାଳେ ଏହି ଦୁର୍ଘଟଣା ସମ୍ପର୍କରେ ଜାଣିବା ପରେ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସକାଶେ କେନ୍ଦ୍ର ତରଫରୁ ସମସ୍ତ ସହାୟତା ପ୍ରଦାନ କରାଯିବାକୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱାସନା ଦିଆଯାଇଛି ପୁନେ ସ୍ଥିତ ଏନ୍ଡିଆର୍ଏଫ୍ର ସିବିଆର୍ଏନ୍ ୟୁନିଟ୍ ଏବଂ ନାଗପୁର ସ୍ଥିତ ଜାତୀୟ ପରିବେଶ ଇଞ୍ଜିନିୟରିଂ ଗବେଷଣା ପ୍ରତିଷ୍ଠାନର ଟିମ୍ ଏହି ଦୁର୍ଘଟଣା ମୁକାବିଲାରେ ଆନ୍ଧ୍ରପ୍ରଦେଶ ରାଜ୍ୟ ପ୍ରଶାସନକୁ ସହାୟତା କରିବେ ବୋଲି ବୈଠକରେ ନିଷ୍କଭି ହୋଇଥିଲା ଗତକାଲି ବିଶାଖାପାଟଣା ଜିଲ୍ଲାର ଆର୍ଆର୍ ଭେଙ୍କଟପୁରମ୍ ଗ୍ରାମରେ ଏକ କେମିକାଲ୍ ପ୍ଲାଷ୍ଟ୍ରେ ଷ୍ଟିରିନ୍ ଗ୍ୟାସ୍ ଲିକ୍ ଦୁର୍ଘଟଣା ଘଟିଥିଲା ଏହାର ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି ଏହାକୁ ଦୃଷ୍ଟିରେ ରଖି ଉଭୟ ଏନ୍ଡିଆର୍ଏଫ୍ ଓ ସିବିଆର୍ଏନ୍ ଟିମ୍କୁ ବିଶାଖାପାଟଣାରେ ମୁତୟନ କରାଯାଇଛି

ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ କହିଛନ୍ତି ଯେ ଅନ୍ୟ ଦେଶ ତ୍ୁଳନାରେ ଭାରତର ସ୍ଥିତି ଭଲ ରହିଛି

ସେ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ନମୁନା ପରୀକ୍ଷା ସଂଖ୍ୟା ବୃଦ୍ଧି କରାଯାଇଛି

ଭାରତୀୟ ନୌବାହିନୀ ଦ୍ୱାରା ପ୍ରସ୍ତୁତ ପିପିଇକୁ ପ୍ରତିରକ୍ଷା ଗବେଷଣା ବିକାଶ ପ୍ରତିଷ୍ଠାନ ଦ୍ୱାରା ଗଠିତ ସଂସ୍ଥା ଆଇଏନ୍ଏମ୍ଏଏସ୍ ଦ୍ୱାରା ପରୀକ୍ଷା କରାଯାଇଛି

ତେଣୁ ଏଣିକି ଭାରତୀୟ ନୌସେନା ଏହି ପିପିଇଗୁଡ଼ିକୁ ବହୁଳ ଭାବେ ଉତ୍ପାଦନ କରିପାରିବ ଦେଶରେ କୋଭିଡ୍ ନାଇଷ୍ଟିନ୍ ସଂକ୍ରମିତ ବ୍ୟକ୍ତିଙ୍କୁ ଚିକିତ୍ସା କରିବା ସମୟରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସୁରକ୍ଷା ଲାଗି ପିପିଇ ଆବଶ୍ୟକ ପରିମାଣରେ ଉପଲବ୍ଧ ହେଉନଥିଲା ମୁମ୍ବାଇ ସ୍ଥିତ ନୌବାହିନୀ ଭେଷଜ ପ୍ରତିଷ୍ଠାନ ଓ ନାଭାଲ ଡକ୍ୟାର୍ଡର ମିଳିତ ଉଦ୍ୟମରେ ଏହି ପିପିଇ ପ୍ରସ୍ତୁତ କରାଯାଇଛି

ଖାଉଟି ବ୍ୟାପାର ମନ୍ତ୍ରଶାଳୟ କହିଛି ପ୍ରତ୍ୟେକ ରାଜ୍ୟ ସେମାନଙ୍କର ଏପ୍ରିଲ୍ ମାସର କୋଟା ଉଠାଇ ସାରିଛନ୍ତି ମନ୍ତ୍ରଣାଳୟ କହିଛି ଦେଶରେ ଜାରି ରହିଥିବା ଲକ୍ଡାଉନ ପରିସ୍ଥିତି ସତ୍ତ୍ୱେ ରବି ଫସଲ ଅମଳ କାର୍ଯ୍ୟ ଠିକ୍ ଭାବେ ଚାଲିଛି

ଖାଲିଜା ଜୟଶଙ୍କର ଆଫ୍ଗାନିସ୍ତାନରେ ଶାନ୍ତି ବଜାୟ ରଖିବା ପାଇଁ ନିଯୁକ୍ତ ଯୁକ୍ତରାଷ୍ଟ୍ର ଆମେରିକାର ସ୍ୱତନ୍ତ୍ର ପ୍ରତିନିଧି ଜାଲମେ ଖାଲିଜାଦ୍ ଗତକାଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି ତାଙ୍କ ସହିତ ଆମେରିକା ଜାତୀୟ ସୁରକ୍ଷା ପରିଷଦର ବରିଷ୍ଠ ନିର୍ଦ୍ଦେଶକ ଲିଜା କଟିସ୍ ଓ ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୃତ କେନ୍ ଜଷ୍ଟର ଉପସ୍ଥିତ ଥିଲେ ସେମାନେ ଆଫଗାନିସ୍ତାନରେ ଶାନ୍ତି ଓ ବନ୍ଧୁତ୍ୱ ସ୍ଥାପନ ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ ଆମେରିକାର ଏହି ପ୍ରଚେଷ୍ଟା ପ୍ରତି ଭାରତରୁ ସମର୍ଥନ ଥିବା ସେମାନେ କହିଥିଲେ ସେଠାରେ ଶାନ୍ତି ନିରାପତ୍ତା ଓ ସ୍ଥିରତା ବଜାୟ ରଖିବା ପାଇଁ ଭାରତ ପୂର୍ବଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ସେମାନେ ଆଶାପୋଷଣ କରିଥିଲେ ଡକ୍ଟର କୟଶଙ୍କର ଓ ଶ୍ରୀ ଡୋଭାଲ୍ ଆଫଗାନିସ୍ତାନରେ ଶାନ୍ତି ସ୍ଥିରତା ବଜାୟ ରଖିବା ସକାଶେ ଭାରତର ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଥିଲେ ଆଫଗାନିସ୍ତାନରେ କରୋନା ଭୂତାଣୁ ସଂକ୍ରମଣ ମୁକାବିଲାରେ ନିୟୋଜିତ ଲୋକମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଭାରତ ସଦା ପ୍ରସ୍ତୁତ ଓ ସେଠାରେ ଲାଗି ରହିଥିବା ହିଂସାତ୍ଳକ କାର୍ଯ୍ୟକଳାପ ବନ୍ଦ ହେବା ସହିତ ତୁରନ୍ତ ଅସ୍ତ୍ରବିରତି ହେଉ ବୋଲି ଭାରତ ଚାହୁଁଥିବା ଡକୁର ଜୟଶଙ୍କର କହିଛନ୍ତି

ସଶସ୍ତ୍ର ବାହିନୀର ପ୍ରତିରକ୍ଷା ଖର୍ଚ୍ଚର ସନ୍ତୁଳନ ଓ ସଠିକ୍ ପରିଚାଳନା ନିମନ୍ତେ ଗଠିତ ବିଶେଷଜ୍ଞ କମିଟିର ପରାମର୍ଶକ୍ରମେ ଏହି ନିଷ୍ପଭି ନିଆଯାଇଛି ସିଭିଲିଆନ୍ ୱାର୍କଫୋର୍ସର ପୁନଃ ସରଞ୍ଚନା କରାଯାଇ ମିଲିଟାରୀ ଇୟ୍ଜିନିୟରିଂ ସର୍ଭିସ୍ ଦ୍ୱାରା ସମ୍ପାଦନ କରାଯାଉଥିବା କାର୍ଯ୍ୟକୁ କିପରି କରାଯାଇପାରିବ ସେ ନେଇ କମିଟି ପରାମର୍ଶ ଦେଇଥିଲା କମିଟିର ପରାମର୍ଶ ଅନୁଯାୟୀ ଏମ୍ଇଏସ୍ ଅଧିକାରୀଙ୍କ ଦ୍ୱାରା କରାଯାଉଥିବା କାର୍ଯ୍ୟର କିଛି ଅଂଶ ସିଭିଲିଆନ୍ ୱାର୍କଫୋର୍ସ କରିବେ ଏବଂ ଆଉ କିଛି ଅଂଶ ଆଉଟ୍ସୋର୍ସିଂ କରାଯିବ

ଏହି ପ୍ରସ୍ତାବ ଏମ୍ଇଏସ୍ ୱାର୍କଫୋର୍ସର ପୁନଃ ସରଞ୍ଚନାରେ ସହାୟକ ହେବ ଏବଂ ଜଟିଳ ସମସ୍ୟାଗୁଡ଼ିକୁ ଅପେକ୍ଷାକୃତ କମ୍ ମାନବସମ୍ଭଳ ଓ ଖର୍ଚ୍ଚରେ ତୁଲାଯାଇ ପାରିବ

ସେଠାରେ ଅନେକଗୁଡ଼ିଏ କମ୍ପାନୀ ନିଜର କାର୍ଯ୍ୟ କାଣ୍ଟଚ୍ଚାଣ୍ଟ କରିବା ସହ ଅନ୍ୟ କେତେକ କମ୍ପାନୀ ସମ୍ପୂର୍ଣ୍ଣ ବନ୍ଦ ହେବା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଏସ୍ ଜୟଶଙ୍କର ବିଶ୍ୱବ୍ୟାପି କରୋନା ଭୂତାଣୁ ସଂକ୍ରମଣ ସ୍ଥିତି ପରିପ୍ରେକ୍ଷୀରେ ପ୍ରବାସୀମାନଙ୍କୁ ନିଜ ନିଜ ଦେଶକୁ ଫେରାଇନେବା ଉଦ୍ଦେଶ୍ୟରେ ଗତକାଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକୁର ଏସ୍ ଜୟଶଙ୍କର ତାଙ୍କର ଜାପାନ ପ୍ରତିପକ୍ଷଙ୍କ ସହିତ ଆଲୋଚନା କରିଛନ୍ତି ଏ ସମ୍ପର୍କରେ ଟ୍ୱିଟ୍ କରି ଡକ୍କର ଜୟଶଙ୍କର କହିଛନ୍ତି ଯେ ଏହି ପ୍ରସଙ୍ଗ ବ୍ୟତୀତ ବର୍ତ୍ତମାନ ବିଶ୍ୱ ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ୱାନ ସମେତ ଅର୍ଥନୀତି ପୁନରୁଦ୍ଧାର ସମ୍ପର୍କରେ ମଧ୍ୟ ସେମାନେ ଆଲୋଚନା କରିଛନ୍ତି ଆଗାମୀ ଦିନରେ ଭାରତ ଓ ଜାପାନର ଭାରତ ପ୍ରଶାନ୍ତ ମହାସାଗରୀୟ ଭାଗିଦାରୀ ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି ସେ କହିଚ୍ଚନ୍ତି ଡକ୍ଲର ହର୍ଷବର୍ଦ୍ଧନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଉତ୍ତରପ୍ରଦେଶ ଓଡ଼ିଶା ଓ ପଶ୍ଚିମବଙ୍ଗରେ କୋଭିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିଛନ୍ତି ଏହି ତିନୋଟି ରାଜ୍ୟରେ କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟାନୁଷ୍ଠାନର ସେ ପ୍ରଶଂସା କରିଛନ୍ତି ଏହି ରାଜ୍ୟଗୁଡ଼ିକ ସ୍ପାସ୍ଥ୍ୟ କର୍ମୀ ଓ ସଫେଇ କର୍ମୀମାନଙ୍କୁ କୋଭିଡ୍ ନାଇଣ୍ଟିନ୍ ସଂକ୍ରମଣ ନ ହେବା ନେଇ ସମସ୍ତ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ଆସନ୍ତା ଦିନଗୁଡ଼ିକରେ ବିଭିନ୍ନ ରାଜ୍ୟରୁ ଏହି ରାଜ୍ୟଗୁଡ଼ିକୁ ଶ୍ରମିକମାନଙ୍କର ପ୍ରତ୍ୟାବର୍ତ୍ତନକୁ ଦୃଷ୍ଟିରେ ରଖି କ୍ୱାରେଷ୍ଟାଇନ୍ ନମୁନା ସଂଗ୍ରହ ଓ ପରୀକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସେ ଆହ୍ୱାନ କରିଛନ୍ତି କଣ୍ଟେନ୍ମେଣ୍ଟ ଅଞ୍ଚଳଗୁଡ଼ିକରେ ଅଧିକ ସତର୍କତା ଅବଲମ୍ଭନ କରାଯିବା ସହ ସାମାଜିକ ଦୂରତା ବଜାୟ ରଖିବା ଉପରେ ସେ ଗୁରୁତ୍ୱ ପ୍ବଦାନ କରିଛନ୍ତି